ଆଜି ସଚିବାଳୟରେ ସହରାଅଳରେ ନିର୍ମିତ ହୋଇଥିବା ଆହାର କେନ୍ଦ୍ରକୁ ମୁଖ୍ୟମନ୍ତୀ ଲୋକାର୍ପଶ କରିଛନ୍ତି

ବିଜେପି ସର୍ବନିମ୍ନ ସୁବିଧା ରାକ୍ୟ ସରକାର ବେକାର ଯୁବକ ଯୁବତୀଙ୍କ ସମେତ ସାଧାରଣ ଜନତାଙ୍କୁ ସର୍ବନିମୁ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି ବିଜେପି ରାକ୍ୟ ସଂପାଦକ ଧୀରେନ୍ ସେନାପତି କହିଛନ୍ତି

କିଲ୍ଲାର ସମସ୍ତ କୋର୍ଟରେ କାର୍ଯ୍ୟ ବନ୍ଦ ରହିଛି ଭାରତୀୟ ଆଇନଜୀବୀ ପରିଷଦ ଡାକରାରେ ଏହି କାର୍ଯ୍ୟବନ୍ଦ କରାଯାଇଥିଲା

ଫଳରେ ଠିକ୍ ସମୟରେ ମେଡ଼ିକାଲ ପହଞ୍ ନ ପାରିବାରୁ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି

ଏହି ଅବସରରେ କିଲ୍ଲାର ବିଦ୍ୟାର ବିଶିଷ୍ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା